କରୁଣାନିଧି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ସଭାପତି ଏମ୍ କରୁଣାନିଧିଙ୍କ ମରଶରୀରକୁ ଆଜି ଚେନ୍ନାଇର ରାଜାଜୀ ହଲ୍ରେ ରଖାଯିବ ଲୋକମାନଙ୍କ ପାଇଁ ଶେଷ ଦର୍ଶନ ସକାଶେ ସ୍ୱର୍ଗତ କରୁଣାନିଧିଙ୍କ ମର ଶରୀରକୁ ସେଠାରେ ରଖାଯିବାକୁ ସ୍ଥିର କରାଯାଇଛି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଚେନ୍ନାଇ ଯିବେ

କେନ୍ଦ୍ର ସରକାର ତାଙ୍କ ପାଇଁ ରାଷ୍ଟ୍ରୀୟ ଶବ ସଂସ୍କାର ଦିବସ ଭାବେ ଘୋଷଣା କରିଛନ୍ତି ଏବଂ ଜାତୀୟ ପତାକା ଦିଲ୍ଲୀ ସମେତ ଅନ୍ୟ ରାଜ୍ୟଗୁଡ଼ିକର ରାଜଧାନୀରେ ଅର୍ଦ୍ଧନମିତ ରଖାଯିବ ତାମିଲନାଡୁ ସରକାର ଆଜି ରାଜ୍ୟର ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପାଇଁ ଛୁଟିଦିନ ଘୋଷଣା କରିଛନ୍ତି

ରାଜ୍ୟ ସରକାର ଏବଂ ଚେନ୍ନାଇ ପୌର ନିଗମକୁ ଏହା ଉପରେ କବାବ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ମାରିନା ବିଚ୍ରେ କବର ଦେବାକୁ ନେଇ କେତେକ ମୋକଦ୍ଦମା ଚାଲିଥିବାରୁ ଏଆଇଏଡିଏମ୍କେ ସରକାର ସେଠାରେ କରୁଣାନିଧିଙ୍କ ମରଶରୀରକୁ କବର ଦେବା ପାଇଁ ଅସହାୟତା ପ୍ରକାଶ କରିଛନ୍ତି

ସିଇସି ଇଭିଏମ୍ ମୁଖ୍ୟ ନିର୍ବାଚନ କମିଶନର ଓପି ରାଓ୍ଚ କହିଛନ୍ତି ଇଲେକ୍ଟୋନିକ୍ ଭୋଟିଂ ମେସିନ୍ ଇଭିଏମ୍ କାରିଗରୀ ଜ୍ଞାନକୌଶଳର ଏକ ନିରାପଦ ବ୍ୟବସ୍ଥା ଏବଂ ଗତ ଅନେକ ବର୍ଷ ହେଲା ଏଥିରେ କୌଣସି ତ୍ରଟି ପରିଲକ୍ଷିତ ହୋଇନାହିଁ

ଭିପି ୟୁନିଭରସିଟିଜି ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ଭାରତର କୌଣସି ଉଚ୍ଚଶିକ୍ଷାନୁଷ୍ଠାନ ସ୍ଥାନ ପାଇନଥିବା ବିଷୟ ପ୍ରତି ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ନୂଆ ମୂଲ୍ୟବୋଧ ଓ ଭବିଷ୍ୟତ ପାଇଁ ଦୂରଦୃଷ୍ଟି ରଖି ବିଶ୍ୱବିଦ୍ୟାଳୟଗୁଡ଼ିକ କାମ କରନ୍ତୁ ବୋଲି ଶ୍ରୀ ନାଇଡୁ ଆହ୍ୱାନ ଜଣାଇଛନ୍ତି ଗତକାଲି ନୂଆଦିଲ୍ଲୀରେ ଜିନ୍ଦଲ୍ ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ନାଇଡୁ କହିଛନ୍ତି ଭାରତୀୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ଏଭଳି ଦୟନୀୟ ସ୍ଥିତିରେ ଉନ୍ନତି ଆଶିବାକୁ ପଡ଼ିବ ଏବଂ ଆମର ବିଶ୍ୱବିଦ୍ୟାଳୟଗୁଡ଼ିକ ମୂଲ୍ୟ ଓ ଭବିଷ୍ୟତ ଉପଯୋଗୀ ଭିଭିକ ପଦକ୍ଷେପ ନେବା ସଙ୍ଗେସଙ୍ଗେ ବିଶ୍ୱର ଯେଉଁସବୁ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସର୍ବୋଉମ ପାଠପଢ଼ା ହେଉଛି ସେହିସବୁ ବିଶ୍ୱବିଦ୍ୟାଳୟଗୁଡ଼ିକର ପଦ୍ଧତି ଅବଲମ୍ଘନ କରିବାର ଆବଶ୍ୟକତା ରହିଛି ଭାରତୀୟ ଭାଷାଗୁଡ଼ିକୁ ଶିକ୍ଷାର ମୌଳିକ ମାଧ୍ୟମ ଭାବେ ପ୍ରବର୍ତ୍ତନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ସ୍ୱରାଜ ଇଣ୍ଡିଆନ୍ ବୈଦେଶିକମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ବ୍ୟବସାୟ କାମରେ ମାଲେସିଆ ଯାଇଥିବା ଯେଉଁ ଦୁଇଜଣ ଭାରତୀୟଙ୍କୁ ଅପହରଣ କରି ନିଆଯାଇଥିଲା ସେମାନଙ୍କୁ ଉଦ୍ଧାର କରାଯାଇଛି ଶ୍ରୀମତୀ ସ୍ୱରାଜ କହିଛନ୍ତି ଆର୍ପି ବୈଦ୍ୟ ଓ କେପି ବୈଦ୍ୟ ମାଲେସିଆକୁ ବ୍ୟବସାୟ କାମରେ ଯାଇଥିବାବେଳେ ସେମାନଙ୍କୁ ଗତ ଶୁକ୍ରବାର ଦିନ ଅପହରଣ କରି ନିଆଯାଇଥିଲା ଦୁଇଜଣଯାକ ଭାରତୀୟ ବ୍ୟବସାୟୀଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ମାଲେସିଆ ପୁଲିସ୍ ଏବଂ ଭାରତୀୟ ରାଷ୍ଟ୍ରଦୃତ ମ୍ରିଦୁଲ୍ କୁମାର ଓ ତାଙ୍କ ସହକର୍ମୀମାନଙ୍କ ଉଦ୍ୟମକୁ ଶ୍ରୀମତୀ ସ୍ୱରାଜ ପ୍ରଶଂସା କରିଛନ୍ତି ଶ୍ରୀମତୀ ସ୍ୱରାଜ କହିଛନ୍ତି ଏମ୍ଭି ମହର୍ଷି ବାମଦେବ ଜାହାଜର କର୍ମଚାରୀ ରୋହିତ ପାଲ୍ ଓ ରିଷଭ ଗୁପ୍ତାଙ୍କୁ ଫୁକ୍ରାହରୁ ଭାରତ ଅଣାଯାଉଛି ଜାହାଜ ଭିତରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଓ ଆଲୋକ ନଥିବାରୁ ସେମାନେ ହୃଦ୍ଘାତର ଶୀକାର ହୋଇଥିଲେ ଦୁବାଇସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ପକ୍ଷରୁ ପଦକ୍ଷେପ ନିଆଯାଇଛି ଏବଂ ସେମାନଙ୍କୁ ଭାରତ ଫେରାଇ ଅଣାଯାଉଛି ତମ୍ତା ହାଣ୍ଡ୍ଲୁମ୍ କେନ୍ଦ୍ର ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଅଜୟ ତମ୍ତା କହିଛନ୍ତି ହସ୍ତତନ୍ତ ବୁଣାକାରମାନେ ଯେଭଳି ଉଚିତ ମୂଲ୍ୟ ପାଇପାରିବେ ସେ ଦିଗରେ ସରକାର ବିଭିନ୍ନ ବ୍ୟବସ୍ଥା ଉପରେ କାମ କରୁଛନ୍ତି

ୟୁପି ସେଲ୍ଟର ସିବିଆଇ ଉତ୍ତରପ୍ରଦେଶର ଦେଓରିଆ ବାଳିକା ଗୃହରେ ଯୌନ ନିର୍ଯାତନା ସଂକ୍ରାନ୍ତରେ ସିବିଆଇ ଦ୍ୱାରା ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିଶ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତକାଲି ଲକ୍ଷ୍ନୌରେ ସାମ୍ବାଦିକମାନଙ୍କୁ କହିଛନ୍ତି ସ୍ୱଚ୍ଛ ତଦନ୍ତ ପାଇଁ ମାମଲାକୁ ସିବିଆଇ ହାତରେ ନ୍ୟସ୍ତ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପଭ୍ତି ନେଇଛନ୍ତି ପ୍ରମାଣପତ୍ରଗୁଡ଼ିକରେ ହେରଫେରକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ମଧ୍ୟ ଗଠନ କରିଛନ୍ତି ସେ କହିଛନ୍ତି ଏସ୍ଆଇଟିର ମୁଖ୍ୟ ରହିବେ ଅପରାଧ ବିଭାଗ ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ଓ ମହିଳା ପୁଲିସ୍ ଅଧିକାରୀମାନେ ଏଥିରେ ସଦସ୍ୟ ରହିବେ ବାଳିକା ଗୃହରୁ ଉଦ୍ଧାର କରାଯାଇଥିବା ବାଳିକାଙ୍କୁ ନିରାପଦରେ ବାରଣାସୀ ବାଳିକା ଗୃହକୁ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଏସ୍ସି ଆଣ୍ଡ ମୁଜାଫରପୁର ଅନ୍ୟପକ୍ଷରେ ବାଳିକାମାନଙ୍କୁ ବଳାକ୍କାର ଓ ଶୋଷଣ କରାଯାଉଥିବା ମୁଜାଫରପୁର ବାଳିକାଗୃହ ପରିଚାଳନା କରୁଥିବା ସ୍ୱଚ୍ଛାସେବୀ ସଂଗଠନକୁ ବିହାର ସରକାର ପାଖି ଯୋଗାଉଥିବା ବିଷୟକୁ ନେଇ ସୁପ୍ରିମ୍କୋର୍ଟ ଗତକାଲି ତୀବ୍ର ଭର୍ସନା କରିଛନ୍ତି ଗତ ସପ୍ତାହରେ ସୁପ୍ରିମ୍କୋର୍ଟ ନିଜ ଆଡୁ ଏହି ମାମଲାକୁ ଗ୍ରହଣ କରି ମୁକାଫରପୁର ବାଳିକା ଗୃହରେ ନାବାଳିକାମାନଙ୍କୁ ବଳାତ୍କାର ଓ ଯୌନ ଶୋଷଣକୁ ବନ୍ଦ କରିବା ପାଇଁ କାହିଁକି ପଦକ୍ଷେପ ନେଇ ନାହାନ୍ତି ବୋଲି ନିତିଶ କୁମାରଙ୍କ ସରକାର ଓ କେନ୍ଦ୍ର ମହିଳା ଶିଶୁ କଲ୍ୟାଣ ମନ୍ତ୍ରଣାଳୟଠାର୍ଚ ଜବାବ ମାଗିଥିଲେ ଏ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍କୋର୍ଟ ନୋଟିସ୍ କାରି କରିଛନ୍ତି ନା ବାଳିକାମାନଙ୍କର ଭିଡ଼ିଓ ଚିତ୍ର କିମ୍ବା ରେଖାଙ୍କିତ ଭିଡ଼ିଓ ଚିତ୍ର ଇଲେକ୍ରୋନିକ୍ ଗଣମାଧ୍ୟମରେ ପ୍ରକାଶ କରିବା ଉପରେ ସୁପ୍ରିମ୍କୋର୍ଟ ନିଶେଧାଦେଶ ଜାରି କରିଥିଲେ

ନୀତି ଆୟୋଗ ନୀତି ଆୟୋଗ ପକ୍ଷରୁ ଆଜି ନୂଆଦିଲ୍ଲୀଠାରେ ସରକାର ଓ ବ୍ୟବସାୟ ଭାଗିଦାରୀ ସମ୍ମିଳନୀର ଆୟୋଜନ କରାଯିବ ଭାରତରେ ନିରନ୍ତର ବିକାଶ ଲକ୍ଷ୍ୟର ରୂପାୟନ ପାଇଁ ବ୍ୟବସାୟ କ୍ଷେତ୍ରର ଅବଦାନ ଓ ଭୂମିକା ବିଷୟ ଜାଶିବା ସକାଶେ ନୀତି ଆୟୋଗ ଭାରତରେ କାତିସଂଘ କାର୍ଯ୍ୟାଳୟ ଏବଂ ଭାରତୀୟ ଶିଳ୍ପ ମହାସଂଘ ପକ୍ଷରୂ ମିଳିତ ଭାବେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ସମ୍ମିଳନୀରେ ଜଳ ବିଦ୍ୟତ୍ ଏବଂ ପ୍ରଦୂଷଣ ରହିତ ଶିଳ୍ପ ସଂପର୍କିତ ଆନ୍ତଃକ୍ଷେତ୍ରଗୁଡ଼ିକ ଉପରେ ଆଲୋଚନା କରାଯିବ ଏବଂ ଏହି କ୍ଷେତ୍ରଗୁଡ଼ିକ ଉପରେ ତିନୋଟି ବୈଷୟିକ ଅଧିବେଶନ ପାଇଁ ମଧ୍ୟ କାର୍ଯ୍ୟସୂଚୀ ରହିଛି ପ୍ରଥମ ଅଧିବେଶନରେ ପ୍ରଦ୍ଷଣ ରହିତ ବା ସବୁଜ ଶିଳ୍ପ ଉଦ୍ାବନ ଉଦ୍ୟମ ଓ ନିରନ୍ତରତା ପ୍ ସଙ୍ଗ ସ୍ଥାନ ପାଇଥିଲାବେଳେ ଦ୍ୱିତୀୟ ଅଧିବେଶନରେ ଜଳର ବ୍ୟବହାର ପରିଚାଳନା ପରିବେଶ ସୁରକ୍ଷା ଓ ଶକ୍ତି ତଥା ଚାହିଦା ଓ ନିରନ୍ତରତା ପରିଚାଳନା ପ୍ରସଙ୍ଗ ସ୍ଥାନ ପାଇବ ଏହି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ବରିଷ୍ଠ ସରକାରୀ ଅଧିକାରୀମାଣେନ ଏବଂ ଶିଳ୍ପ ଜଗତର ବରିଷ୍ଣ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଶିଳ୍ପପତିମାନେ ଯୋଗଦେବେ ଏହିସବୁ କ୍ଷେତ୍ରଗୁଡ଼ିକରେ ବିଶେଷଜ୍ଞ ସମ୍ବଳ ସଂଗଠନ ତଥା ଏହି କ୍ଷେତ୍ରଗୁଡ଼ିକ ସହ ଜଡ଼ିତ ଭାଗିଦାରୀମାନେ ସମ୍ମିଳନୀରେ ଯୋଗଦେବାର ଆଶା କରାଯାଉଛି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୂଭିରେ କୁହାଯାଇଛି ନେପାଳ ସଶସ୍ତ ପୁଲିସ୍ ବାହିନୀର ମୁଖ୍ୟ ଶୈଳେନ୍ଦ୍ର ଖନଲ୍ଙ୍କ ନେତୃତ୍ୱରେ ଏକ ସାତଜଣିଆ ପ୍ରତିନିଧି ଦଳ ଏହି ତିନିଦିନିଆ ବୈଠକରେ ଅଂଶଗ୍ରହଣ କରିବ ବୈଠକ ସମୟରେ ସୀମାରେ ନିରାପତ୍ତା ସ୍ଥିତି କ୍ଷେତ୍ରୀୟସ୍ତରୀୟ ସମନ୍ଧୟ ବୈଠକ ଅପରାଧ ଓ ଅପରାଧିମାନଙ୍କ ସଂପର୍କରେ ସୂଚନା ଆଦାନପ୍ରଦାନ ସଶସ୍ତ ପୁଲିସ୍ ଯବାନମାନଙ୍କୁ ତାଲିମ ଏବଂ ଦୁଇଦେଶର ଅଧିକାରୀମାନଙ୍କ ମଧ୍ୟରେ ଆପୋଷ ଗସ୍ତ ସଂକ୍ରାନ୍ତରେ ଆଲୋଚନା ହେବାକୁ ସ୍ଥିର କରାଯାଇଛି ପାକ୍ ଏସ୍ସି ପ୍ରେସିଡେଣ୍ଟ୍କ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ୍ ଏବଂ ଅସିଫ୍ ଅଲ୍ଲୀ ଜର୍ଦାରୀଙ୍କ ସେମାନଙ୍କର ସମ୍ପତ୍ତିର ସବିଶେଷ ବିବରଣୀ ଓ ସତ୍ୟପାଠ ଦାଖଲ କରିବା ପାଇଁ ସେ ଦେଶର ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ବୁଝାମଣା ଅଧ୍ଯାଦେଶ ମାମଲାର ଶୁଣାଣି କରୁଥିବା ପ୍ରଧାନବିଚାରପତି ସାକିବ୍ ନିଶାର୍ କହିଛନ୍ତି ଶକ୍ତିଶାଳୀ ବ୍ୟକ୍ତିମାନଙ୍କ ପାଖରୁ ଉତ୍ତରଦାୟିତାର ହିସାବ ଆରନ୍ଭ ହେବା ଆବଶ୍ୟକ ଅସିଫ୍ ଅଲ୍ଲୀ ଜର୍ଦାରୀଙ୍କ ଓକିଲ ଫାରୁକ୍ ନାଏକ୍ କୋର୍ଟରେ କହିଛନ୍ତି ଶ୍ରୀ ଜର୍ଦାରୀ ଓ ତାଙ୍କ ପୁଅ ବିଲ୍ୱାଲ୍ ଭୁଟ୍ଟୋ ସମ୍ପ୍ରତି ପାକିସ୍ତାନ ନିର୍ବାଚନ କିମଶନଙ୍କ ନିକଟରେ ଦାଖଲ କରିଥିବା ମନୋନୟନ ପତ୍ରରେ ସେମାନଙ୍କର ସମ୍ପଭି ବିବରଣୀ ଦର୍ଶାଇଛନ୍ତି ଏହି ମାମଲା ଉପରେ ଶୁଣାଶିକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରଖାଯାଇଛି

ଗତକାଲି ଲୋକସଭାରେ ପ୍ରଶ୍ନକାଳ ସମୟରେ ଅତିରିକ୍ତ ପ୍ରଶ୍ୱଗୁଡ଼ିକର ଉତ୍ତର ଦେବାକୁ ଯାଇ କୃଷି ମନ୍ତ୍ରୀ ରାଧାମୋହନ ସିଂହ କହିଛନ୍ତି ଅନ୍ଲାଇନ୍ ଜରିଆରେ ପ୍ରତିଯୋଗିତାମୂଳକ ତଥା ସ୍ୱଚ୍ଚ ମୂଲ୍ୟ ଆଧାରରେ ଇ ନାମ୍ ବ୍ୟବସ୍ଥାରେ କୃଷକମାନେ ସେମାନଙ୍କର ଉତ୍ପାଦ ବିକ୍ରି କରିବାର ସୁବିଧା ରହିଛି ଏବଂ ଅନ୍ଲାଇନ୍ ଜରିଆରେ ସେମାନଙ୍କ ମୂଲ୍ୟ ମଧ୍ୟ ପାଇପାରିବେ